ଚେନ୍ନାଇର ବାନ୍ବିଲ୍ ସାଂସ୍କୃତିକ କେନ୍ଦ୍ରଦ୍ୱାରା ଏହି ଉହବର ଆୟୋଜନ କରାଯାଉଛି କୋବିଡ୍ ନାଇଷ୍ଟିନ୍ ଯୋଗୁଁ କାର୍ଯ୍ୟକ୍ରମକ୍ତ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ କରାଯାଉଛି ଏଥିରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ବହ୍ର କବି ଓ ହସ୍ତଶିଳ୍ପୀ ଅଂଶଗ୍ରହଣ କରୁଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଭର୍ଚ୍ଚଆଲ୍ ମାଧ୍ୟମରେ ଚଳିତ ବର୍ଷର ଭାରତୀ ପୁରସ୍କାର ଲେଖକ ସିନି ବିଶ୍ୱନାଥନ୍ଙ୍କୁ ପ୍ରଦାନ କରିବେ ସିନି ବିଶ୍ୱନାଥନ୍' ମହାକବି ସ୍ୱବ୍ରମଣ୍ୟ ଭାରତୀଙ୍କ ଉପରେ ଅନେକ ସଙ୍କଳନ ପ୍ରସ୍ତୁତ କରିଛନ୍ତି ତାମିଲ୍ ଭାଷାରେ ବାନ୍ବିଲ୍ର ଅର୍ଥ ହେଉଛି ଇନ୍ଦ୍ରଧନୁ ଓ ଏହା ଏକତାର ସଙ୍କେତ ବହନ କରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ବକ୍ତବ୍ୟରେ କହିଥିଲେ ମହାକବି ସ୍ୱବ୍ରମଣ୍ୟ ଭାରତୀଙ୍କର କବିତାଗ୍ରଡ଼ିକ ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକମାନଙ୍କ ମଧ୍ୟରେ ଜାତୀୟତାର ଭାବ ଜାଗ୍ରତ କରିଥିଲା ତାମିଲ୍ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଅତ୍କଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥବଲେ

ଭାରତ ଓ ଉକ୍ବେକିସ୍ତାନ ମଧ୍ୟରେ ଏହା ହେଉଛି ପ୍ରଥମ ଦ୍ୱିପକ୍ଷୀୟ ଭର୍ଚ୍ଚଆଲ୍ ଶିଖର ବୈଠକ ଦୁଇ ନେତା ଦ୍ୱିପକ୍ଷୀୟ ସମ୍ପର୍କ ସମେତ ମୋଟାମୋଟି ସହଯୋଗ ଉପରେ କଥାବାର୍ତ୍ତା କର୍ଚ୍ଚନ୍ତି କୋବିଡ୍ ପରବର୍ତ୍ତୀ ସମୟରେ ଭାରତ ଉଜ୍ବେକିସ୍ତାନ ସହଯୋଗ ପ୍ରସଙ୍ଗ କଥାବାର୍ତ୍ତାରେ ଆଲୋଚନାର ପରିସରକ୍ ଆସିଛି ଏହାଛଡ଼ା ଉଭୟ ନେତା ଅନେକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କର ଉଦ୍ଘାଟନୀ ମନ୍ତବ୍ୟରେ ଭାରତ ଓ ଉଜ୍ବେକୀସ୍ତାନ ବିଶ୍ୱର ଦୁଇ ସମୂଦ୍ଧ ସଭ୍ୟତା ଥିବାର ଉଲ୍ଲେଖ କରିଥିଲେ ପୁରାତନ ସମୟରୁ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାର ପ୍ରଧାନମନ୍ତ୍ରୀ କହିଥିଲେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଚ୍ୟାଲେଞ୍ଗୁଡ଼ିକର ମୁକାବିଲାରେ ଉଭୟ ଦେଶର ଆଭିମୁଖ୍ୟ ପ୍ରାୟତଃ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ସମ୍ପର୍କରେ ଯଥେଷ୍ଟ ଉନ୍ନତି ଘଟିଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଉଗ୍ରବାଦ ମୌଳବାଦ ଓ ବିଚ୍ଛିନ୍ନତାବାଦ ଉପରେ ଉଭୟ ଦେଶ ସମାନ ଆଭିମୁଖ୍ୟ ପୋଷଣ କରିଆସୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ତା'ଛଡ଼ା ସନ୍ତାସବାଦର ମୁକାବିଲା କ୍ଷେତ୍ରରେ ଉଭୟ ଭାରତ ଓ ଉଜ୍ବେକିସ୍ତାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି ଆଞ୍ଚଳିକ ନିରାପତ୍ତା ଦୃଷ୍ଟିରୁ ଦୁଇ ଦେଶ ସମାନ ରଣକୌଶଳ ଗ୍ରହଣ କରିଛନ୍ତି ସେ କହିଛନ୍ତି ଆଫଗାନିସ୍ତାନରେ ଶାନ୍ତି ସ୍ଥାପନକୁ ଭାରତ ଓ ଉଜ୍ବେକିସ୍ତାନ ସମର୍ଥନ କରିଆସୁଛନ୍ତି ଭାରତ ମଧ୍ୟଏସିଆ କଥାବାର୍ତ୍ତା ପାଇଁ ଭାରତ ଓ ଉଜ୍ବେକିସ୍ତାନ ଏକାଠି ମିଶି ପଦକ୍ଷେପ ନେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କଥାବାର୍ତ୍ତା ଶେଷରେ ଅନେକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି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

ଭିତ୍ତିପ୍ରସ୍ତର ସ୍ଥାପନ ଉହବ ଭାରତର ଗଣତନ୍ତ୍ର ଇତିହାସରେ ଏକ ଐତିହାସିକ କ୍ଷଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ନୂଆ ସଂସଦ ଭବନ ସାଂସଦମାନଙ୍କୁ ଅଧିକ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ସୁଯୋଗ ଦେବା ସହ ସେମାନଙ୍କର କାର୍ଯ୍ୟଶୈଳୀରେ ଉନ୍ନତି ଆଶିପାରିବ ପୁରାତନ ସଂସଦ ଭବନର ସେଷ୍ଟ୍ରାଲ ହଲ୍ରେ ଦେଶର ସିୟିଧାନ ପ୍ରଣିତ ହୋଇଥିବାର ପ୍ରଧାନମନ୍ତ୍ରୀ କହିଥିଲେ ସଂସଦ ମଧ୍ୟରେ ଭିନ୍ନ ଭିନ୍ନ ମତାମତ ଉପରେ ଆଲୋଚନା ମାଧ୍ୟମରେ ଗଣତନ୍ତ୍ର ଅଧିକ ସୁଦୃଢ଼ ହୋଇଥିବାର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଶ୍ରୀ ମୋଦି କହିଥିଲେ ନୀତି ଓ ରାଜନୀତି ଅଲଗା ହୋଇପାରେ କିନ୍ତୁ ସବୁଗୁଡ଼ିକ ଲୋକମାନଙ୍କ ସେବାପାଇଁ ଉଦ୍ଦିଷ୍ଟ ସେଦୃଷ୍ଟିର୍ ଏକ୍ଷେତ୍ରରେ କୌଣସି ମତପାର୍ଥକ୍ୟ ସୃଷ୍ଟି ହେବା ଉଚିତ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ପାର୍ଲାମେଣ୍ଟକୁ ଆସୁଥିବା ସମସ୍ତ ସାଂସଦ ଦେଶ ଓ ସମ୍ଭିଧାନ ସମ୍ମୁଖରେ ସମ୍ପର୍ଷ ଉତ୍ତରଦାୟୀ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି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

ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ତାଙ୍କର ଉଦ୍ବୋଧନ ଦେଇ କହିଥିଲେ ଭାରତୀୟ ସଂସଦୀୟ ଗଣତନ୍ତ୍ରରେ ଏହା ଏକ ଐତିହାସିକ ଦିବସ କିଛି ଟ୍ୱିଟ୍ ବାର୍ଭାରେ ସେ କହିଥିଲେ ନୂଆ ସଂସଦ ଭବନର ଭିଭିପ୍ରସ୍ତର ସ୍ଥାପନ ହୋଇଥିବାର୍ତ ସେ ଅତ୍ୟନ୍ତ ଆନନ୍ଦ ଅନ୍ଦ୍ରଭବ କର୍ରଛନ୍ତି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

ଏମ୍ଇଏ ପ୍ରବାସୀ ଭାରତୀୟ ଦିବସ ଆସନ୍ତା ମାସରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ବସିବାକୃ ଥିବାବେଳେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ 'ଉପସାଗରୀୟ ସହଯୋଗ ପରିଷଦ ଭାରତ' ଶୀର୍ଷକ ଆଜି ଦୁଇଟି ପ୍ୟାନେଲ୍ ଆଲୋଚନା ହେବ ବୈଦେଶିକ ମନ୍ତ୍ରଣାଳୟରୁ କାରି ଏକ ବିବୃତ୍ତି ଅନୁସାରେ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ

ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକଡାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ଭାବେ ପାଳନ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କର ଉତ୍ତର୍ଗୀକୃତ ସେବା ଯୋଗୁଁ ଦେଶରେ ଆରୋଗ୍ୟ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ଗଭ୍ କ୍ଲାରିଫିକେସନ୍ ଭାରତୀୟ ରେଳବାଇକୁ ସମ୍ପର୍ଷ୍ଣ ବେସରକାରୀକରଣ କରାଯିବା ଓ ବରିଷ୍ଣ ନାଗରିକମାନଙ୍କୁ ଦିଆଯାଉଥିବା ମାସିକିଆ ପାସ୍ ଲୋପ କରିଦିଆଯିବା ସମ୍ଭନ୍ଧୀୟ ଖବରକୁ ସରକାର ଖଶ୍ତନ କରିଛନ୍ତି ପ୍ରେସ୍ ସୂଚନା ବ୍ୟୁରୋ କହିଛି ସାମାଜିକ ଗଣମାଧ୍ୟମରେ ଏକ ଏକ ମିଥ୍ୟା ଖବର ପ୍ରଚାରିତ ହୋଇଛି